ଗୁକୁରାତ୍ର କେବାଡ଼ିଆଠାରେ ଏହି ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି ଚଳିତ ବର୍ଷର ସମ୍ମିଳନୀର ଶୀର୍ଷକ ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ମଧ୍ୟରେ ସମନ୍ୱୟ ଏକ ଉନ୍ନତ ଗଣତନ୍ତ୍ର ପାଇଁ ମୌଳିକ ଭିଭିମି ରହିଛି ସମ୍ମିଳନୀରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଅଧ୍ୟକ୍ଷତା କର୍ତ୍ଥନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପୂର୍ବରୁ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସମ୍ଭିଧାନ ଦିବସ ଅବସରରେ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେବେ ଗୁକୁରାତ୍ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଆମ ସମ୍ବାଦଦାତା ଜଣାଇଛନ୍ତି ରାଜ୍ୟ ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କର୍ ଚ୍ଚନ୍ତି ପିଏମ୍ କୋବିଡ୍ ଭାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଲୋକମାନଙ୍କୁ ଯେଉଁ ପ୍ରତିଷେଧକ ଦିଆଯିବ ଏହା ଯେପରି ସବୁ ଦୃଷ୍ଟିରୁ ନିରାପଦ ହେବ ତାହା ନିର୍ଣିତ କରାଯିବ

ରାଜ୍ୟଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆରୋଗ୍ୟ ହାର ଓ ମୃତ୍ୟୁ ହାର ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିଛି ସେ କହିଛନ୍ତି ରାଜ୍ୟଗୁଡ଼ିକ ସହ ପରାମର୍ଶ କରାଯାଇ ପ୍ରତିଷେଧକ ବଣ୍ଟନ ଯୋଜନା ପ୍ରସ୍ତୁତ କରାଯିବ ପ୍ରତିଷେଧକର ସଂରକ୍ଷଣ ପାଇଁ ରାଜ୍ୟମାନେ ଶୀତଳ ଭକ୍ତାର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ବୋଲି ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ କୌଣସି କୋହଳତା ଅବଲମ୍ଭନ ନ କରିବାକୁ ସତର୍କ କରାଇଛନ୍ତି ସଂକ୍ରମିତମାନଙ୍କୁ ଚିହ୍ନଟ କରିବା ଓ ନମୁନା ପରୀକ୍ଷା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ କୋବିଡ୍ର ସାହସର ସହ ମୁକାବିଲା କରୁଛି ଦେଶର କୋବିଡ୍ ସଂକ୍ରମଣ ସ୍ଥିତିର ସମୀକ୍ଷା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ବୈଠକ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ କୋବିଡ୍ ଭୂତାଣୁ ଦୁର୍ବଳ ହୋଇଯାଇଥିବାର ଅନେକେ ଭାବୁଛନ୍ତି ସେ କହିଛନ୍ତି ଏହାକୁ ନେଇ ଲୋକମାନେ ଅସାବଧାନ ହେବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ବାହାର କରିବା ଉପରେ କାର୍ଯ୍ୟ ଠିକ୍ ଦିଗରେ ଚାଲିଛି କିନ୍ତୁ ସଂକ୍ରମଣ ଯେପରି କମ୍ ହେବ ସେଥିପାଇଁ ଆମକୁ ଯତ୍ନଶୀଳ ହେବାକୁ ପଡ଼ିବ

ଅକ୍ଟିଜେନ୍ ଓ ବେଣ୍ଟିଲେଟର ଯୋଗାଣ ଉପରେ ଆଲୋକପାତ କରାଯିବା ବିଷୟ ପ୍ରତି ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଅକ୍ୱିଜେନ୍ ସଂଗ୍ରହରେ ମେଡିକାଲ କଲେଜ ଓ କିଲ୍ଲା ହସ୍ୱିଟାଲଗୁଡ଼ିକ ଯେପରି ଆତ୍କନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି

ଦେଶରେ ସ୍ୱ୍ୟାସ୍ଥ୍ୟ ମୌଳିକ ଡାଞ୍ଚାର ବିକାଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସରକାରଙ୍କ ନିୟମର ସଠିକ୍ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଗବେଷଣାଗାର ଗ୍ରଡ଼ିକର ସଂଖ୍ୟା ବୃଦ୍ଧି କର୍ରଛନ୍ତି

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆନ୍ତଃ ମନ୍ତ୍ରିସ୍ତରୀୟ ଅନୁମୋଦନ କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ପଦା ଯୋଜନା ଅଧୀନରେ କୃଷି ପ୍ରକ୍ରିୟାକରଣ କୁଷ୍ଟର ପାଇଁ ମୌଳିକ ଡାଞ୍ଚା ସୃଷ୍ଟି ଦିଗରେ ପ୍ରସ୍ତାବମାନ ମିଳିଥିଲା

ଅହମ୍ମଦ ପଟେଲ୍ ବରିଷ୍ଠ କଂଗ୍ରେସ ନେତା ଅହନ୍ମଦ ପଟେଲ୍ଙ୍କର ଆଜି ଭୋର୍ ପରଲୋକ ଘଟିଛି

ଗୁଡ଼ଗାଓଁର ଏକ ହସ୍ୱିଟାଲ୍ରେ ସେ ଚିକିହାଧୀନ ଥିଲେ ପୂର୍ବରୁ ସେ କୋବିଡ୍ରେ ସଂକ୍ରମିତ ହୋଇଥିଲେ

ଅହମ୍ମଦ ପଟେଲ୍ଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ଦଳ ନିର୍ବଶେଷରେ ରାଜନୈତିକ ଦଳଗୁଡ଼ିକର ନେତାମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି ରାଷ୍ଟ୍ରପତି ରାମନଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଞ୍ମଦ ପଟେଲ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଆକି ଏହା ଆହୁରି ଅଧିକ ଭୟଙ୍କର ପ୍ରର୍ଷିଝଡ଼ରେ ପରିଣତ ହେବାର ଚେନ୍ନାଇସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ଆକି ସନ୍ଧ୍ୟା ସୁଦ୍ଧା ଏହା କରାଇକଲ୍ ଓ ମାମଲାପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ

ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ବର୍ଷା ଲାଗିରହିଛି ଏହା ଯୋଗୁଁ ଅନେକ ସଡ଼କ ଜଳମଗୁ ହୋଇଛି

ଘୂର୍ଷିବାତ୍ୟା ପାଇଁ ତାମିଲ୍ନାଡ଼ୁରେ ଛୁଟି ଘୋଷଣା କରାଯାଇଛି ରେଳ ଓ ବସ୍ ସେବାକୁ କାଟ୍ଛାଣ୍ଟ୍ କରାଯାଇଛି ଓ କିଛି ସ୍ଥାନରେ ବାତିଲ୍ କରାଯାଇଛି ଘୂର୍ଣ୍ଣିବାତ୍ୟା ଯେଉଁ ଅଞ୍ଚଳଦେଇ ଗତି କରିବ ସେହିସବୁ ଜିଲ୍ଲାଗୁଡ଼ିକରେ ରାଜ୍ୟର ବିଭିନ୍ନ ଟିମ୍କୁ ମୁତୟନ କରାଯାଇଛି ପ୍ରତିରକ୍ଷା ବାହିନୀର ବିଭିନ୍ନ ଦଳକୁ ତାମିଲ୍ନାଡୁ ପଠାଯାଇଛି ଭାରତୀୟ ଉପକୂଳ ରକ୍ଷୀ ବାହିନୀର ଦୁଇଟି ପହରା ଜାହାଜକୁ ଉପକୂଳରେ ମୁତୟନ କରାଯାଇଛି ପର୍ଯ୍ୟବେକ୍ଷଣ ଓ କ୍ଷୟକ୍ଷତିର ଆକଳନ ପାଇଁ ଦୁଇଟି ଡୋର୍ନିୟର୍ ବିମାନକୁ ବିଶାଖାପଟ୍ଟନମ୍ ପଠାଯାଇଛି

ନାଗାପଟ୍ଟିନମ୍ ଓ ରାମେଶ୍ୱରମ୍ଠାରେ ମଧ୍ୟ ଏଭଳି ଦଳଗୁଡ଼ିକୁ ମୁତୟନ କରାଯାଇଛି

ଗତକାଲି ଦିମାପୁରଠାରେ ପହଞ୍ଚବା ପରେ ଇଷ୍ଟର୍ଣ୍ଣ କମାଣ୍ଡ୍ ର ଜେନେରାଲ୍ ଅଫିସର କମାଣ୍ଡିଙ୍ଗ୍ ଇନ୍ ଚିଫ୍ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଅନିଲ୍ ଚୌହାନ୍ ଓ କିଓସି ସ୍ୱିୟର୍ କର୍ସ୍ତ ର ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଆର୍ପି କଲିତା ତାଙ୍କୁ ପ୍ରସ୍ତୁତି ବିଷୟରେ ଜଣାଇଥିଲେ